ଇଲେକ୍ସନ୍ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେବ ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ନିଜର ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି

ବିହାରର ସମସ୍ତିପୁର ଓ ମହାରାଷ୍ଟ୍ରର ସତାରା ଲୋକସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ଉପନିର୍ବାଚନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣାର ଏଲେନାବାଦ୍ ଓ ରିଓ୍ବାଡି ଠାରେ ଆଜି ଉଦ୍ବୋଧନ ଦେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମହାରାଷ୍ଟ୍ରର ନଭପୁର ଅକୋଲେ ଓ କର୍ଜତରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟ୍ରୀ ରହିଛି ମହାରାଷ୍ଟ୍ରରେ ଗତକାଲି ଶେଷ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବର କଂଗ୍ରେସ ସରକାରଙ୍କ ପ୍ରତି ଦୋଷାରୋପ କରି କହିଛନ୍ତି ମୁମ୍ବାଇ ସନ୍ତାସବାଦୀ ଆକ୍ରମଣ ପରେ ୟୁପିଏ ସରକାର କୌଣସି ପ୍ରକାର ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ସେଭଳି ପରିସ୍ଥିତି ଆଉ ନାହିଁ ବର୍ତ୍ତମାନ ସନ୍ତାସବାଦୀମାନେ ଜାଣିଲେଣି କକିଣସି ପ୍ରକାର ଆକ୍ରମଣ କଲେ ସେମାନେ ନିଣ୍ଚିତ ଦଶ୍ଡ ପାଇବେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କର ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି

କାଶ୍ମୀର ଉପତ୍ୟକାରେ ସନ୍ତାସବାଦୀ ଆକ୍ରମଣଗୁଡ଼ିକୁ ମଧ୍ୟ କଂଗ୍ରେସ ଓ ତାର ସହଯୋଗୀ ଦଳଗୁଡ଼ିକ ନିଜ ସ୍ୱାର୍ଥ ପାଇଁ ରାଜନୀତିକରଣ କରିଆସୁଥିଲେ ସେ କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ୍ ରାଜ୍ୟରେ ସ୍ଥିର ସରକାର ପ୍ରଦାନ କରିଛନ୍ତି କିନ୍ତୁ କଂଗ୍ରେସ ଏନ୍ସିପି ଅମଳରେ ବାରମ୍ଭାର ମୁଖ୍ୟମନ୍ତ୍ରୀଙ୍କୁ ବଦଳ କରାଯିବା ଦ୍ୱାରା ସରକାର ଅସ୍ଥିରତା ଭିତରେ ରହୁଥିଲେ ଶ୍ରୀ ମୋଦୀ କହିଛନ୍ତି ବିଜେପି ସରକାରଙ୍କ ଅମଳରେ ଆଦୌ ଦୁର୍ନୀତି ହୋଇନାହିଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କର ହରିଆଣାରେ ଏକ ମାତ୍ର ନିର୍ବାଚନ ର୍ୟାଲିକୁ ବାତିଲ କରାଯାଇଛି ସୋମବାର ଦିନ ସେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ଥିଲା କଂଗ୍ରେସ ନେତା ରାହୁଲ ଗାନ୍ଧି ମହେନ୍ଦ୍ରଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଲୋକମାନଙ୍କ ଦୃଷ୍ଟି ପ୍ରକୃତ ସମସ୍ୟାଠାରୁ ଦୂରେଇ ରଖିବା ପାଇଁ ସରକାର ଭିନ୍ନଭିନ୍ନ ପ୍ରସଙ୍ଗ ଉହ୍ଚାପନ କର୍ତ୍ଥନ୍ତି ଗଣମାଧ୍ୟମକୁ ସମାଲୋଚନା କରି ଶ୍ରୀ ଗାନ୍ଧି କହିଛନ୍ତି ସେମାନେ ସବୁ ଡରିଯାଇଛନ୍ତି ଏବଂ ପ୍ରକୃତ ସମ୍ଭାଦ ଲୋକମାନଙ୍କ ପାଖରେ ପହଞ୍ଚାଉ ନାହାନ୍ତି ସେ କହିଛନ୍ତି ବିମୁଦ୍ରାୟନ ଓ କିଏସ୍ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକ୍ ଛାରଖାର କରିଦେଇଛି ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ସ୍ୱଚ୍ଚ ଭାରତ ଅଧିକ ଶସ୍ୟ ଅମଳ ଓ କୌଶଳ ଭାରତ ଆଦି ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମଗୁଡ଼ିକର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅମଲାତାନ୍ତିକ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି ନୁଆଦିଲ୍ଲୀରେ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ସ୍ୱଚ୍ଚ ଭାରତ ଅଭିଯାନ ହେଉଛି ସମାଜରେ ପରିବର୍ତ୍ତନ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଏବଂ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ କରିଆରେ ଏହାର ସୁଫଳ ମିଳିପାରିବ ଦେଶରେ ଅନ୍ତର୍ନିହିତ ଶକ୍ତିକୁ ଆପଶେଇବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରି ଶ୍ରୀ ନାଇଡୁ କହିଛନ୍ତି ଉଚ୍ଚ ଅଭିବୃଦ୍ଧି ପାଇଁ ଦେଶକ୍ତ ଆଗେଇ ନେବାକୁ ହେଲେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ନିହାତି ଜର୍ରରୀ ରାଜନାଥ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସ୍ୱଦେଶରେ ଲଢ଼ିଆ ଅସ୍ତ ତିଆରି କରିବା ପାଇଁ ଭାରତୀୟ ପ୍ରତିରକ୍ଷା ଶିଳ୍ପର ହାତମୁଠା ଟାଣ କରିବା ଦିଗରେ ସେନାବାହିନୀର ଅବଦାନ ରହୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇଚ୍ଛାବ୍ୟକ୍ତ କରିଛନ୍ତି ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ଅନ୍ୟାନ୍ୟ ନିରାପତ୍ତା ସଂସ୍କା ସହ ସମନ୍ୱୟ ରକ୍ଷା କରିବା ଦିଗରେ ସେନାବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି ଗତକାଲି ନ୍ତଆଦିଲ୍ଲୀରେ ଶେଷ ହୋଇଥିବା ପାଞ୍ଚ ଦିନିଆ ସେନାବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ସିଂହ କହିଛନ୍ତି ଦେଶ ସମ୍ମୁଖୀନ ହେଉଥିବା ସବୁ ପ୍ରକାର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସେନାବାହିନୀ ହେଉଛି ଶେଷ ଉପାୟ ସେ କହିଛନ୍ତି ଦେଶ ଦ୍ରୋହାତ୍ମକ କାର୍ଯ୍ୟ ହେଉ କିମ୍ବା ସୀମା ସୁରକ୍ଷା ହେଉ ଅଥବା ଦୁର୍ବିପାକ ରିଲିଫ୍ କାର୍ଯ୍ୟରେ ମାନବିକ ସହାୟତା ହେଉ ସବୁ କ୍ଷେତ୍ରରେ ସେନାବାହିନୀ ଦେଶବାସୀଙ୍କ ପାଇଁ ଅକ୍ଷାଭିଡ଼ି ଠିଆ ହୋଇଥାଏ ସାରା ବିଶ୍ୱସ୍ତରରେ ନୂଆ ନୂଆ ଯୁଦ୍ଧର ଆହ୍ୱାନ ଦେଖା ଦେଇଥିଲା ବେଳେ ଅଣପାରମ୍ପରିକ ଅସ୍ତ ଭବିଷ୍ୟତରେ ବ୍ୟବହାର କରାଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଏଣ୍ର ଏଥିଲାଗି ସେନାବାହିନୀକୁ ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି କମାଣ୍ଡରମାନଙ୍କର ଦୃଢ଼ ଆଭିମୁଖ୍ୟକୁ ପ୍ରଶଂସା କରି ଶ୍ରୀ ସିଂହ ନିରାପତ୍ତା ବିପଦଗ୍ରଡ଼ିକର ମ୍ରକାବିଲା କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ଶ୍ରୀ ସିଂହ ସେନାବାହିନୀ ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଧନ୍ୟବାଦ କଣାଇ କହିଛନ୍ତି ସାରା ଦେଶର ଆଶା ଆକାଂକ୍ଷା ପ୍ରରଣ କରିବା ଦିଗରେ ସେମାନଙ୍କର ଅବଦାନକୁ କଦାପି ଭୂଲି ହେବ ନାହିଁ ଏବଂ ସେମାନଙ୍କର ଭୂମିକା ଦେଶରକ୍ଷା ଦିଗରେ ସବ୍ରବେଳେ ସହାୟକ ହେବ ବୋଲି ସେ କମାଣ୍ଡରମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏନ୍ଏସ୍ଜି ଗୁଜରାଟ କ୍ୟାଡରର ବରିଷ ଭାରତୀୟ ପୁଲିସ୍ ଅଧିକାରୀ ଅନୁପ କୁମାର ସିଂହଙ୍କୁ ଜାତୀୟ ନିରାପତ୍ତା ବିହିନୀ ଏନ୍ଏସ୍ଜିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି

ପ୍ରାଇସ୍ ଭେଜିଟେବ୍ବଲ୍ ପିଆଜ ଟମାଟୋ ଓ ଡାଲିର ଉପଲହ୍ଧତା ଏବଂ ମୂଲ୍ୟ ଓ ଯୋଗାଣ ସଂକ୍ରାନ୍ତରେ ଗତକାଲି ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ସମୀକ୍ଷା କରିଛି

ଟମାଟୋର ମୂଲ୍ୟ ସ୍ୱାଭାବିକ ହୋଇଥିବା ବିଷୟ ଏହି ବୈଠକରେ ଅବଗତ କରାଯାଇଛି ଏବଂ ମଧ୍ୟପ୍ରଦେଶରୁ ଟମାଟୋ ଆସିବା ଆରମ୍ଭ ହୋଇଯାଇଥିବାରୁ ବର୍ତ୍ତମାନ ମୂଲ୍ୟ ଆହୁରି କମିଯିବ ବୋଲି ଆଶା କରାଯାଉଛି ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ନୂଆ ପିଆଜ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ଦୀପାବଳି ପରେ ମୂଲ୍ୟ କମିଯିବ ବୋଲି ଆଶା କରାଯାଉଛି ବର୍ତ୍ତମାନ ଡାଲି ଶସ୍ୟର ମହକୁଦ୍ ଯଥେଷ୍ଟ ରହିଛି ଏବଂ କେନ୍ଦ୍ରୀୟ ଭଣ୍ଡାର ଓ ସଫଳ ଦୋକାନଗୁଡ଼ିକ ଜରିଆରେ ଅଧକିଲୋ ଓ ଏକ କିଲୋ ପ୍ୟାକେଟ୍ରେ ଡାଲି ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି ଏନ୍ଏଜିଏ କୌଣସି ବିଳମ୍ଘ ନ କରି ନାଗା ଶାନ୍ତି ପ୍ରକ୍ରିୟାକୁ ସମାପ୍ତ କରିବା ଲାଗି କେନ୍ଦ୍ର ସରକାର ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇବା ସହ ପରୋକ୍ଷ ଯୁଦ୍ଧ ପରିସ୍ଥିତିରେ କୌଣସି ପ୍ରକାର ଚୁକ୍ତି ସମ୍ଭବ ନୁହେଁ ବୋଲି ସ୍ୱଷ୍ଟ କରିଛନ୍ତି ନାଗା ଶାନ୍ତି କଥାବାର୍ତ୍ତା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିନିଧି ତଥା ମଧ୍ୟସ୍ଥ ଆର୍ଏନ୍ ରବି ଗତକାଲି କୋହିମାଠାରେ ନାଗା ସମାଜ ସହିତ ସମ୍ପୁକ୍ତ ସମସ୍ତ ପ୍ରାଥମିକ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏନ୍ଏସ୍ସିଏନ୍ ଆଇ ଏମ୍ ର କେତେକ ନେତା କେନ୍ଦ୍ର ସରକାରଙ୍କ ସହିତ ଶାନ୍ତି ପ୍ରକ୍ରିୟା କଥାବାର୍ଭା ସମ୍ପର୍କୀତ କେତେକ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ଗତକାଲି ଏହି ଆଲୋଚନା କରାଯାଇ ସମସ୍ତ ସନ୍ଦେହ ଦୂର କରାଯାଇଛି

ମାନବିୟ ଅଧିକାର ପାଇଁ ସିରିଆର ପର୍ଯ୍ୟବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି ଟର୍କୀ ପକ୍ଷରୁ ଆକାଶମାର୍ଗରୁ ବୋମାମାଡ଼ ଓ ମୋଟାର ଆକ୍ରମଣରେ ବବ୍ ଅଲ୍ ଖେୟର୍ ଗାଁରେ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି ସିରିଆର ସଂଯୁକ୍ତ ଯୋଦ୍ଧାମାନଙ୍କୁ ଲକ୍ଷ୍ୟ କରି ଟର୍କୀ ଏହି ଆକ୍ରମଣ କରିଥିବାର ଜଣାପଡ଼ିଛି ୟୁକେ ବ୍ରେକ୍ଜିଟ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମୋରିସ୍ ଜନ୍ସନ୍ଙ୍କ ନୃତନ ବ୍ରେକ୍ଜିଟ୍ ଚୁକ୍ତି ଉପରେ ବିତର୍କ ଏବଂ ଭୋଟଦାନ ଲାଗି ଆଜି ହାଉସ୍ ଅଫ୍ କମନ୍ଦର ଏକ ସ୍ୱତନ୍ତ ଅଧିବେଶନ ବସିବ

ଚଳିତ ଥର ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ପ୍ରଧାନମନ୍ତ୍ରୀ ଜନ୍ସନ୍ ଏହି ଚୁକ୍ତିକୁ ତିନିମାସ ବିଳମ୍ପ କରିବା ଲାଗି ୟୁରୋପିୟାନ୍ ସଂଘକୁ ଅନୁରୋଧ କରିବେ କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ କ୍ରିକେଟ୍ ମ୍ୟାଚ୍ ଆକ୍କିଠାର୍ ରାଞ୍ଚିରେ ଆରମ୍ଭ ହେଉଛି

କ୍ରଲଦୀପ ଯାଦବଙ୍କ ବାମ କାନ୍ଧରେ ଯନ୍ତ୍ରଣା ହେବାର୍ ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ବାମହାତୀ ସ୍ୱିନର ଶାହାବାଜ୍ ନଦୀମ୍ଙ୍କ ଏହି ମ୍ୟାଚ୍ରେ ଭାରତୀୟ ଦଳରେ ସାମିଲ କରାଯାଇଛି ଜୋହର କପ୍ ମାଲେସିଆରେ ଚାଲିଥିବା ନବମ ସୁଲତାନ ଜୋହରକପ୍ ପୁରୁଷ ହକି ପ୍ରତିଯୋଗୀତାରେ ଭାରତୀୟ କୁନିୟର ଟିମ୍ ଆଜି ଫାଇନାଲ୍ରେ ବ୍ରିଟେନ୍ ସହ ମୁକାବିଲା କରିବ

ପ୍ରଥମାର୍ଦ୍ଧରେ ଭାରତୀୟ ଟିମ୍ ଖେଳକୁ ନିଜ ଅକ୍ତିଆରରେ ରଖିଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ ବ୍ରିଟେନ୍ ପକ୍ଷରୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାକୁ ମୁକାବିଲା କରି ଖେଳକୁ ଅମିମାଂଶିତ ସ୍ତରରେ ରଖିବାକୁ ସମର୍ଥ ହୋଇଛି